ପିଏମ୍ ଆରଏଲ୍ବି ୟୁନିଭରସିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ନବନିର୍ମିତ କୋଠାକୁ ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଉଦ୍ଘାଟନ କରିବେ ଝାନ୍ସୀରେ ଅବସ୍ଥିତ ଆର୍ଏଲ୍ବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ବୁନ୍ଦେଲଖଣ୍ଡ ଅଞ୍ଚଳର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ

ବିଶ୍ୱବିଦ୍ୟାଳୟର ମୁଖ୍ୟ ଅଟ୍ଟାଳିକା ପ୍ରସ୍ତୁତ ହୋଇନଥିବାରୁ ଏବେ ଏହା ଝାନ୍ସୀସ୍ଥିତ ଇଣ୍ଡିଆନ୍ ଗ୍ରାସ୍ଲ୍ୟାଣ୍ଡ ଓ ଫର୍ଡର ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ କାର୍ଯ୍ୟ କରୁଛି ଏହି ଉଦ୍ଘାଟନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବେ

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସ୍କୁଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ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

ଦେଶର ଗରିବ ଲୋକମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶ୍ରଭାରୟ କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଦେଇଛି ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛି ଏଥିରୁ ଦେଶର କୋଟି କୋଟି ଲୋକ ଉପକୃତ ହୋଇଛନ୍ତି

ସେ କହିଛନ୍ତି ଏହି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ସର୍ବାଧକ ସଂଖ୍ୟକ ଲୋକ ଗ୍ରାମାଞ୍ଚଳରେ ରହିଛନ୍ତି ଓ ସେମାନଙ୍କ ମଧ୍ୟର୍ତ ଅଧିକାଂଶ ମହିଳା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 ପ୍ରଧାନମନ୍ତ୍ରୀ କନଧନ ଯୋଜନାର ସଫଳତା ଦିଗରେ ଯେଉଁମାନେ ଅହରହ କାର୍ଯ୍ୟ କରିଛନ୍ତି ଶ୍ରୀ ମୋଦି ସେମାନଙ୍କର ପ୍ରଶଂସା କରିଚ୍ଛନ୍ତି ଇଏଏମ୍ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଡକ୍ର ଏସ୍ ଜୟଶଙ୍କର ଆତଙ୍କବାଦ ଉପରେ ବ୍ୟାପକ କଥାବାର୍ତ୍ତା କରିବା ପାଇଁ ଆହ୍ୱାନ ଦେଇଛନ୍ତି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

ଏହି ଅବସରରେ ଶ୍ରୀ କୋବିନ୍ଦ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଅର୍ଜୁନ ପୁରସ୍କାର ଦ୍ରୋଣାଚାର୍ଯ୍ୟ ପୁରସ୍କାର ଧ୍ୟାନଚାନ୍ଦ ପୁରସ୍କାର ତେନ୍ଜିଙ୍ଗ ନର୍ଗେ ଜାତୀୟ ଦୂଃସାହସିକ ପୁରସ୍କାର ଏବଂ ରାଷ୍ଟ୍ରୀୟ ଖେଳ ପ୍ରୋହାହନ ପୁରସ୍କାର ପ୍ରଦାନ କରିବେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁଥିବା ଏହି ପୁରସ୍କାର ପ୍ରଦାନ ସମାରୋହରେ କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିକୁ ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରେନ୍ଦ୍ର ଧୁବ୍ ବାତ୍ରା ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ

ବେଙ୍ଗାଲୁରୁ ପୁଣେ ଶୋନେପଥ ଚଣ୍ଡିଗଡ କୋଲକାତା ଲକ୍ଷ୍ନୌ ଦିଲ୍ଲୀ ମୁମ୍ବାଇ ଭୋପାଳ ହାଇଦ୍ରାବାଦ ଏବଂ ଇଟାନଗରରୁ ପୁରସ୍କୃତ ହେବାକୁ ଥିବା ବ୍ୟକ୍ତିମାନେ ଏହି ସମାରୋହରେ ସାମିଲ ହେବେ

ସମାରୋହ ପୂର୍ବରୁ କ୍ରୀଡ଼ା ମନ୍ତ୍ରୀ କିରେନ୍ ରିକିକୁ ନୂଆଦିଲ୍ଲୀର ଧ୍ୟାନଚାନ୍ଦ ଷ୍ଟାଡିୟମରେ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ କେବଳ ପଦ୍କ ଆୱାର୍ଡସ ପୋର୍ଟାଲରେ ପୁରସ୍କାର ପାଇଁ ଅନ୍ଲାଇନ୍ ମନୋନୟନ ଆବେଦନ ଗ୍ରହଣ କରାଯିବ

ପଦ୍ମ ବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ଆଦି ପଦ୍କ ପୁରସ୍କାର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ତାଲିକା ଅନ୍ତର୍ଭୁକ୍ତ

ମନ୍ତ୍ରଣାଳୟ କହିଛି ପଦ୍କ ପୁରସ୍କାରକୁ ଜନସାଧାରଣଙ୍କ ପଦ୍କରେ ରୂପାନ୍ତରିତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଏଥିପାଇଁ ସ୍ୱ ମନୋନୟନ କିମ୍ବା ଅନ୍ୟମାନଙ୍କୁ ମନୋନୟନ କରିବା ନିମନ୍ତେ ଆଗେଇ ଆସିବାକୁ ସରକାର ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି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

ସରକାରଙ୍କ ଦ୍ୱାରା ନମୂନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିହାର ଆଭିମୁଖ୍ୟ ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି

ଦେଶରେ ଏଥିପାଇଁ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବା ଲାଗି ଅହରହ ଉଦ୍ୟମ ଚାଲିଛି

ଏଲ୍ଏସ୍ ସ୍ୱିକର କୋଭିଡ ନାଇଷ୍ଟିନ୍ ମହାମାରୀକୁ ଦୃଷ୍ଟିରେ ରଖି ସଂସଦର ଆଗାମୀ ମୌସୁମୀ ଅଧିବେଶନ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ କରିବା ସକାଶେ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଉଭୟ ଗୃହର ଅଧିକାରୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡିଆର୍ଡିଓ ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବିର୍ଲା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ ନାଇଷ୍ଟିନ୍ ମାର୍ଗଦର୍ଶୀକା ଅନୁଯାୟୀ ଉଭୟ ଲୋକସଭା ଓ ରାକ୍ୟସଭାରେ ସଦସ୍ୟ ତଥା ଅନ୍ୟମାନଙ୍କର ବସିବା ବ୍ୟବସ୍ଥା କରାଯିବ ଏହି ଅଧିବେଶନ ପାଇଁ ପର୍ଯ୍ୟପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ବିର୍ଲା କହିଛନ୍ତି ସେ କହିଛନ୍ତି ଶାରିରୀକ ଦୂରତା ବଜାୟ ରଖିବା ନିୟମର ଯେପରି କଡାକଡି ଭାବେ ପାଳନ ହେବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ କନ୍ୟାକୁମାରୀ ଏମ୍ପି ଶୋକ କନ୍ୟାକୁମାରୀର ଲୋକସଭା ସାଂସଦ ଏଚ୍ ବସନ୍ତକୁମାରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ରେ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ ଜଣେ ଉଦ୍ୟୋଗୀ ତଥା ସମାଜସେବୀ ଭାବେ ବସନ୍ତ କୁମାର ରାଜନୀତି ଓ ବ୍ୟବସାୟ ଜଗତରେ ଏକ ସ୍ପତନ୍ତ୍ର ସ୍ଥାନ ବଜାୟ ରଖିଥିଲେ ତାମିଲନାଡ଼ୁବାସୀଙ୍କ ପାଇଁ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟକ ହୋଇ ରହିଥିଲା ବସନ୍ତ କୁମାରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସହ ସେ ଯେତେବେଳେ କଥା ହେଉଥିଲେ ସେତେବେଳେ ତାମିଲନାଡୁର ଉନ୍ନତି କରିବା ସକାଶେ ତାଙ୍କ ଭିତରେ ଥିବା ଆବେଗକୁ ସେ ଜାଣିପାର୍ ଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ବସନ୍ତ କୁମାରଙ୍କ ପରଲୋକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍କେ ସଂଯୋଜକ ଇତାପାଡି ପାଲାନିସ୍ୱାମୀ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି